ଜରୁରୀକାଳୀନ ସେବା ପାଇଁ ବେସରକାରୀ ଯାନବାହାନ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ବ୍ୟବହୃତ ଯାନବାହାନଗୁଡ଼ିକର ଚଳାଚଳ ମଧ୍ଧ ଅନୁମତି ପ୍ରଦାନ କରାଯାଇଛି ତାହା ମଧ୍ଧରେ ଚିକିହା ସେବା ପାଇଁ ବ୍ୟବହୃତ ଯାନବାହାନ ଓ ପଶୁ ଚିକିସ୍ ପାଇଁ ବ୍ୟବହୃତ ଯାନବାହାନ ଆଦି ଅନ୍ତର୍ଭୁକ୍ତ

ମନରେଗା ଶ୍ରମିକମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି

ଉଉର ଜୋନ ପାଇଁ ଏସସିଏସଟି ଉନ୍ନୟନ ସଚିବ ରଞ୍ଞନା ଚୋପ୍ରା ଶକ୍ତି ବିଭାଗ ସଚିବ ବିଷ୍ଷୁପଦ ସେଠୀଙ୍କୁ ଦାୟିତ୍ ଦିଆଯାଇଛି

ସେମାନେ କକ୍କେନମେକ୍କ ଅଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ବାକି ବିଷୟର ମଧ୍ୟ ତଦାରଖ କରିବେ

ଜିଲ୍ଲା ଯକ୍ଷ୍ମା ଓ ସଂକ୍ରମକ ରୋଗ ଚିକିସ୍

ଭାରତୀୟ ଭ ବିଙ୍କାନ ବିଭାଗ ସଚିବ ମାଧବନ୍ ରାଜୀବନ୍ ସୂଚନା ଦେଇଛନ୍ତି